ହୋମ୍ ମିନିଷ୍ଟ୍ରି ଷ୍ଟେଟସ୍ କୋଭିଡ୍ ନାଇଣ୍ଟିନର ମୁକାବିଲା ପାଇଁ କାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀଗୁଡ଼ିକର କଡ଼ାକଡ଼ି ଭାବେ ପାଳନ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରିଛି ମନ୍ତ୍ରଣାଳୟ କହିଛି ରାଜ୍ୟମାନେ ଏହାର ନିର୍ଦ୍ଦେଶାବଳୀ ଅନୁସାରେ ଯେଉଁ କାର୍ଯ୍ୟଗୁଡ଼ିକୁ ଅନୁମତି ଦିଆଯିବା ଉଚିତ ନୁହେଁ ସେଗୁଡ଼ିକୁ ଅନୁମତି ଦେଉଥିବାର ଦେଖିବାକୁ ମିଳିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଲକ୍ଡାଉନ କଟକଣାର ବହୁମାତ୍ରାରେ ଲଙ୍ଘନ ହେଉଛି ଯାହା କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଭଣ୍ଟୁର କରିବ ଓ ସର୍ବସାଧାରଣଙ୍କ ପାଇଁ ଘୋର ବିପଦ ଆଶିଦେବ କରୋନା ଭ୍ରତାଣୁର ମୁକାବିଲା ପାଇଁ ସମ୍ମୁଖରେ ରହି କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କ ପ୍ରତି ହିଂସାତ୍ମକ କାର୍ଯ୍ୟ ସମ୍ୟନ୍ଧୀୟ ଖବରମାନ ଆସି ପହଞ୍ଚିଛି ତାଛଡ଼ା ଶାରୀରିକ ଦୂରତ୍ୱ ବଜାୟ ରଖିବା ନିୟମର ମଧ୍ୟ ଲଙ୍ଘନ ହେଉଛି ଓ ସହରାଞ୍ଚଳରେ ଯାନବାହନ ଚଳାଚଳ କରୁଛି ମଧ୍ୟ ପ୍ରଦେଶର ଇନ୍ଦୋର ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ ରାଜସ୍ଥାନର ଜୟପୁର ପଶ୍ଚିମବଙ୍ଗର କୋଲକାତା ହାଓଡ଼ା ମେଦିନପୁର ଇଷ୍ଟ ଉତ୍ତର ଚବିଶ ପ୍ରଗଣା ଦାର୍କିଲିଂ କାଲିମପୋଙ୍ଗ ଓ ଜଲପାଇଗୁଡ଼ିରେ ପରିସ୍ଥିତି ଗୁର୍ତର ରହିଛି

ଏହା ଲକ୍ଡାଉନ କଟକଣାର ଲଂଘନ କରୁଛି ବୋଲି ମନ୍ତ୍ରଣାଳୟ କହିଛି କେରଳ ସରକାରଙ୍କ ଦ୍ୱାରା ଅନୁମତି ଦିଆଯାଇଥିବା ଅତିରିକ୍ତ କାର୍ଯ୍ୟଗ୍ରଡ଼ିକ ମଧ୍ୟରେ ସ୍ଥାନୀୟ କାରଖାନାଗୁଡ଼ିକୁ ଖୋଲିବା ସେଲୁନ ଖୋଲିବା ରେସ୍ତୋରାଁ ଓ ବହିଦୋକାନ ଖୋଲିବା ପୌରାଞ୍ଚଳରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଭଦ୍ୟୋଗ ଖୋଲିବା ସହରଗୁଡ଼ିକରେ ବସ ଚଳାଚଳ କରିବା ଚାରିଚକିଆ ଯାନଗ୍ରଡ଼ିକର ପଛ ସିଟ୍ରେ ଦୂଇଜଣ ଲୋକ ଯାତା କରିବା ଓ ବାଇକ୍ରେ ଦୁଇଜଣ ବସି ଯାତ୍ନା କରିବା ଆଦି ଅନ୍ତର୍ଭୂକ୍ତ

କେରଳ ସରକାର ତାଙ୍କର ନିର୍ଦ୍ଦେଶାବଳୀରେ ସଂଶୋଧନ ଆଶିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁରୋଧ କରିଛି

ସରକାର ଏ ସଂକ୍ରାନ୍ତରେ ରାଜ୍ୟ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ କାରି କରିଛନ୍ତି ଓ ସେମାନଙ୍କୁ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି ଏହି ଟିମ୍ଗୁଡ଼ିକ ଲକ୍ଡାଉନ କଟକଶାର ସଠିକ୍ ପାଳନ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣ ଶାରୀରିକ ଦୂରତ୍ୱ ବଙ୍କାୟ ରଖାଯିବା ସ୍ୱାସ୍ଥ୍ୟ ସେବା ମୌଳିକ ଢାଞ୍ଚାଗୁଡ଼ିକର ପ୍ରସ୍ତୁତି ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ ପେଶାଦାରମାନଙ୍କର ସୁରକ୍ଷା ଓ ଶ୍ରମିକ ଏବଂ ଗରିବ ଲୋକମାନଙ୍କ ପାଇଁ ନିର୍ମିତ ରିଲିଫ୍ ଶିବିର ଆଦିର ସମୀକ୍ଷା କରିବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଲକ୍ଡାଉନ କଟକଣା ଲଂଘନ ହେଉଥିବାର ଖବର ମାନ ମିଳୁଛି ଯାହା ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିପାରିବ କିଛି ସ୍ଥାନରେ ସ୍ପାସ୍ଥ୍ୟକ୍ଷେତ୍ରର ପେଶାଦାରମାନଙ୍କ ପ୍ରତି ହିଂସାତ୍ମକ କାର୍ଯ୍ୟ ଶାରୀରିକ ଦୂରତ୍ୱ ବକାୟ ରଖିବାର ଲଂଘନ ଓ ଯାନବାହାନ ଚଳାଚଳ କରିଥିବାର ଖବରମାନ ଆସି ପହଞ୍ଚିଛି ସ୍ୱରାଷ୍ଟ୍ ମନ୍ତ୍ରଣାଳୟ ଲକ୍ଡାଉନ ସଂକ୍ରାନ୍ତରେ ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀଗୁଡ଼ିକର କଡ଼ାକଡ଼ି ଭାବେ ପାଳନକୁ ନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରିଛି ଖାଦ୍ୟ ପୁଡ଼ିଆ ବଣ୍ଟନ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ଯୋଗୁଁ ଦେଶବାପୀ ଜାରି ଲକ୍ଡାଉନ ସମୟରେ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ବଶ୍ଚନର ବ୍ୟବସ୍ଥା କରାଯାଇଛି

ସେମାନଙ୍କ ମଧ୍ୟରେ ଦିନ ମଜୁରିଆ ଦେଶାନ୍ତରୀ ଶ୍ରମିକ ଶିଶୁ କୁଲି ବାସହୀନ ଗରିବ ତଥା ସେହିଭଳି ଆହୁରି ଅନେକ ନିରାଶ୍ରୟ ଜନତା ରହିଛନ୍ତି

ଆର୍ପିଏଫ୍ର ସମ୍ଭଳ ତଥା ସ୍ପେଚ୍ଛାସେବୀ ଅନୁଷ୍ଠାନମାନଙ୍କଠାରୁ ମିଳିଥିବା ଅନୁଦାନ ଦ୍ୱାରା ଏଭଳି ବ୍ୟବସ୍ଥା କରାଯାଇଛି ଦୁର୍ଗତ ଲୋକମାନଙ୍କୁ ଏଭଳି ରନ୍ଧାଖାଦ୍ୟ ଯୋଗାଣ ବେଳେ ସାମାଜିକ ଦୂରତା ରକ୍ଷା ତଥା ସ୍ୱାସ୍ଥ୍ୟରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ଆର୍ପିଏଫ୍ ଜିଆର୍ପି ଜୋନର ବିଭିନ୍ନ ବ୍ୟବସାୟିକ ବିଭାଗ ରାଜ୍ୟ ସରକାର ଜିଲ୍ଲା ପ୍ରଶସନ ଏବଂ ଏନ୍ଜିଓମାନଙ୍କ ଦ୍ୱାରା ଏଭଳି ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଉଛି କେବଳ ଷ୍ଟେସନ ପାଖାପାଖି ଅଞ୍ଚଳ ନୁହେଁ ରେଳ ଷ୍ଟେସନଠାରୁ ଦୂରରେ ଥିବା ଦୁର୍ଗତ ଲୋକଙ୍କ ନିକଟରେ ମଧ୍ୟ ତାହା ବଙ୍କନର ବ୍ୟବସ୍କା କରାଯାଉଛି ଆଇଆର୍ସିଟିସି ଅନ୍ୟାନ୍ୟ ରେଳବାଇ ବିଭାଗ ଏନ୍ଜିଓମାନଙ୍କ ନିକସ୍ପ ପାକଶାଳା ଦ୍ୱାରା ପ୍ରସ୍ତୁତ ଖାଦ୍ୟକୁ ରେଳବାଇ ସୁରକ୍ଷା ବଳ ଏଭଳି ଦୁର୍ଗତ ଲୋକଙ୍କ ପାଖରେ ପହଞ୍ଚାଇବାରେ ପ୍ରମୁଖ ଭ୍ରମିକା ଗ୍ରହଣ କରିଛନ୍ତି

ସେହିପରି ଦିଲ୍ଲୀରେ ମୋଟ୍ ଆକ୍

ବ୍ଲଡ୍ଗ୍ରୁପ୍ ଫେକ୍ ନ୍ୟୁଜ୍ ଏ ପଜିଟିଭ୍ ବ୍ଲଡ୍ଗ୍ରପର ଲୋକମାନେ କରୋନା ଭୂତାଣୁରେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି ବୋଲି ଯେଉଁ ଗୁଜବ ପ୍ରଚାରିତ ହୋଇଛି ଦେଶର ବରିଷ୍ଣ ଡାକ୍ତରମାନେ ଏହାର ଖଣ୍ଡନ କରିଛନ୍ତି ନ୍ତଆଦିଲ୍ଲୀରେ ଆକାଶବାଣୀ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଡକୁର ରାମମନୋହର ଲୋହିଆ ହସ୍କିଟାଲର ବରିଷ୍ଠ ଡାକ୍ତର ଡକ୍ଟର ମହସିନ ୱାଲି ଲେଡି ହାର୍ଡିଙ୍ଗ ମେଡିକାଲ କଲେଜର ମେଡିସିନ୍ ପ୍ରଫେସର ଡକ୍ଟର ମଧୁର ଯାଦବ କହିଛନ୍ତି ଏଭଳି କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିପାରି ନାହିଁ କୌଣସି ନିର୍ଦ୍ଦିଷ୍ଟ ବ୍ଲଡ୍ଗ୍ରପ୍ର ବ୍ୟକ୍ତି ଏହି ଭୂତାଣୁ ଦ୍ୱାରା ଅଧିକ ମାତ୍ରାରେ ସଂକ୍ରମିତ ହେବାର ବୈଜ୍ଞାନିକ ତଥ୍ୟ ହାସଲ ହୋଇପାରି ନାହିଁ ବୋଲି ମଧ୍ୟ ସେମାନେ କହିଚ୍ଛନ୍ତି

କୋଭିଡ୍ ନାଇଷ୍ଟନ୍ ସଂକ୍ରମଣକୁ ରୋକିବା ପାଇଁ ପ୍ଲାଜମା ଥେରାପିର କ୍ଲିନିକାଲ୍ ଟ୍ରାଏଲ୍ କରିବାରେ ଅଂଶଗ୍ରହଣ କରିବାକୁ ଏହି ପ୍ରତିଷ୍ଠାନଗୁଡ଼ିକ ଇଚ୍ଛା ପ୍ରକାଶ କରିଛନ୍ତି

ଆଇସିଏମ୍ଆର୍ କହିଛି ଭାରତୀୟ ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ୍ ଏଥିପାଇଁ ଅନୁମତି ପ୍ରଦାନ କରିଛି ଯେଉଁ ପ୍ରତିଷ୍ଠାନଗୁଡ଼ିକ ଏହି ଅଧ୍ୟୟନରେ ଅଂଶଗ୍ରହଣ କରିବେ ସେମାନଙ୍କୁ ସେମାନଙ୍କର ଅନୁଷ୍ଠାନ ଏଥିକ୍ କମିଟି ମାଧ୍ୟମରେ ଅନ୍ଦ୍ରମତି ହାସଲ କରିବା ବାଧ୍ୟତାମ୍ବଳକ କରାଯାଇଛି ସେହି ଅନୁଷ୍ଠାନଗୁଡ଼ିକର କ୍ଲିନିକାଲ୍ ଅଧ୍ୟୟନ ସଂକ୍ରାନ୍ତୀୟ ଅଭିଜ୍ଞତା ଦକ୍ଷତା ଓ ସେଗୁଡ଼ିକରେ ଥିବା ଯନ୍ତ୍ରପାତି ଓ ମୌଳିକ ଡାଞ୍ଚାକୁ ବିଚାରକୁ ନେଇ ଆଇସିଏମ୍ଆର୍ ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକ ସହ ମିଶି ଏହି ଅଧ୍ୟୟନ କରିବ ସେହି ଅନୁଷ୍ଠାନଗୁଡ଼ିକୁ ଏହି ଅଧ୍ୟୟନରେ ଅଂଶଗ୍ରହଣ କରୁଥିବା ବିଶେଷଜ୍ଞମାନଙ୍କ ବାବଦୀୟ ଖର୍ଚ୍ଚ ବହନ କରିବାକୃ ହେବ ଓ ସେମାନଙ୍କର ଏଥିକ୍ କମିଟିଗୁଡ଼ିକ କେନ୍ଦ୍ରୀୟ ଔଷଧପତ୍ର ମାନକ ନିୟନ୍ତ୍ରଣ ସଂଗଠନ ସହ ପଞ୍ଜିକୃତ ହେବାକୁ ପଡ଼ିବ ଯୋଗ୍ୟ ବିବେଚିତ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ ସମ୍ପନ୍ଧୀୟ କାର୍ଯ୍ୟ ପାଇଁ ଆଇସିଏମ୍ଆର୍ ପାଣ୍ଠି ପ୍ରଦାନ କରିବ

କୃଷି କ୍ଷେତ୍ର ପାଇଁ ଲକ୍ଡାଉନ କଟକଣା କୋହଳ କରାଯାଇଥିବା ବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ଅତ୍ୟନ୍ତ କରୁରି ବୋଲି କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି